ପରେ ସ୍ଚାନୀୟ ବିଭାଗୀୟ ଅଧିକାରୀମାନଙ୍କ ସହ କ୍ଷେତ୍ର ସମୀକ୍ଷା କରିଥିଲେ

ଅନ୍ୟପକ୍ଷରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି

ଆଜି ମଧ୍ଧାହୁରେ ସେନାପଟା ଲାଗି ନୀତି ଶେଷ ହୋଇଛି

ଏନେଇ ଦିରଦର୍ଶନକୁ ଅନୁମତି ଦିଆଯାଇଛି ଅନ୍ୟାନ୍ୟ ଗଣମାଧ୍ଧମ ଚାହିଁଲେ ଦୂରଦର୍ଶନରୁ ଏହାର ଲିଙ୍ଙ ନେଇ ସ୍ନାନଯାତ୍ରାର ପ୍ରସାରଣ କରିପାରିବେ

ଏକାଠି ମା ଦୁଇ ପୁଅ ଓ ଝିଅଙ୍କ ଜୁଇ ଜଳୁଥିବା ଦେଖି ସମଗ୍ର ଅଞ୍ଞଳରେ ଶୋକରକ ଛାୟା ଖେଳିଯାଇଛି

ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି